ଏହି ଟ୍ରେନ୍ଟି ମହାରାଷ୍ଟ୍ରର ସାଙ୍ଗେଲା ଓ ପଣ୍ଟିମବଙ୍ଗର ଶାଲିମାର୍ ମଧ୍ୟରେ ଚଳାଚଳ କରିବ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କିଶାନ୍ ରେଳସେବା ଦେଶର ଚାଷୀମାନଙ୍କ ଆୟ ବୃଦ୍ଧି ଦିଗରେ ସହାୟକ ହେବା ସହ କୃଷି ସହ କଡ଼ିତ ଭାରତୀୟ ଅର୍ଥନୀତିରେ ଏକ ବିରାଟ ପରିବର୍ଭନ ଆଣିବାରେ ସକ୍ଷମ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଯୋଗୁଁ ଦେଶରେ ଶସ୍ୟ ଏବଂ ପନିପରିବା ସଂରକ୍ଷଣ ସୁବିଧାଜନକ ସ୍ଥିତିରେ ପହଞ୍ଚିପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି କିଷାନ ରେଳସେବା ସରକାରଙ୍କର କୃଷକମାନଙ୍କ ପ୍ରତି ରହିଥିବା କର୍ତ୍ତବ୍ୟବୋଧର ପ୍ରମାଣ ଦେଉଛି ସେ କହିଛନ୍ତି କିଷାନ ରେଳ ଏବଂ କୃଷି ଉଡ଼ାନ୍ କୃଷକମାନଙ୍କୁ ନିଜ ଉତ୍ପାଦିତ ଶସ୍ୟ ଅନ୍ୟ ରାଜ୍ୟରେ ବିକ୍ରି କରିବାର ସୁବିଧା ପ୍ରଦାନ କରିଛି ନୂଆ ଜ୍ଞାନକୌଶଳ ଦ୍ୱାରା ଭାରତୀୟ କୃଷି ବ୍ୟବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଘଟୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ସରକାର କୃଷିଜାତ ଦ୍ରବ୍ୟ ସହ ଜଡ଼ିତ ପ୍ରକ୍ରିୟାକରଣ ଶିଳ୍ପ ଓ ଭିତ୍ତିଭୂମି ବିକାଶ ଦିଗରେ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛନ୍ତି

ଏହି ଅବସରରେ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ 'ଗୋଟିଏ ଭାରତ ଗୋଟିଏ ବଜାର' ସ୍ୱପ୍ନକୁ ପୂରଣ କରିବା ଦିଗରେ ରେଳବାଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି କୃଷକ ଆତ୍କନିର୍ଭର ହେଲେ ଗ୍ରାମାଞ୍ଚଳ ମଧ୍ୟ ଆତ୍କନିର୍ଭର ହେବ ଏବଂ ସାରା ଭାରତ ଆତ୍କନିର୍ଭର ହୋଇପାରିବ

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁଁ କୃଷକମାନଙ୍କ ସ୍ୱପ୍ନ ସାକାର ହୋଇପାରିଛି ଏହି ଟ୍ରେନ୍ ସେବାଦ୍ୱାରା ଫୁଲକୋବି କ୍ୟାପ୍ସିକମ୍ ବନ୍ଧାକୋବି ସଜନା ଛୁଇଁ ଲଙ୍କା ପିଆଜ ଭଳି ପନିପରିବା ଏବଂ ଅଙ୍ଗୁର କମଳା ଡାଳିୟ କଦଳୀ ଏବଂ ଆତ ଆଦି ଫଳ ପରିବହନ କରାଯିବ ଯାତ୍ରା ସମୟରେ ଏହି ଟ୍ରେନ୍ ବିଭିନ୍ନ ଷ୍ଟେସନ୍ରେ ଅଟକି ସେଠାରୁ ବିଭିନ୍ନ ପରିପରିବା ଓ ଫଳ ଆଦି ଲୋଡ଼ିଂ ଅନ୍ଲୋଡ଼ିଂ କରିବ

ଜିଏସ୍ଟି ଅର୍ଥ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକପାଇଁ ନବମ ସାପ୍ତାହିକୀ କିଏସ୍ଟି ନିଅକ୍କ ଭରଣା ବାବଦ ଅର୍ଥ ପ୍ରଦାନ କରିଛନ୍ତି

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ କେନ୍ଦ୍ର ସରକାର ଏହି ଋଣ ଉଠାଇଛନ୍ତି

ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଗତକାଲି ଦେଶର ପ୍ରଥମ ନିମୋନିଆ ପ୍ରତିଷେଧକର ଶ୍ରଭାରମ୍ଭ କରିଛନ୍ତି ନିମୋସିଲ୍ ନାମକ ଏହି ଟୀକା ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଇଭେଟ୍ ଲିମିଟେଡ୍ ଏସ୍ଆଇଆଇପିଏଲ୍ ବିଲ୍ ଆଣ୍ଡ୍ ମିଲିଣ୍ଡା ଗେଟ୍ସ୍ ଫାଉଶ୍ଡେସନ୍ ସହ ଭାଗିଦାରୀରେ ବିକଶିତ କରିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍କନିର୍ଭର ଭାରତ ଅଭିଯାନର ଅଂଶସ୍ୱରୂପ କୋଭିଡ୍ ନାଇଷ୍ଟିନ୍ ମହାମାରୀ ଲକ୍ଡାଉନ୍ ସମୟରେ ଏହି ଟୀକା ପ୍ରସ୍ତୁତ ପାଇଁ ସରକାର ଏହି ସଂସ୍ଥାକୁ ଲାଇସେନ୍ ପ୍ରଦାନ କରିଥିଲେ ଏହି ଟୀକା ପ୍ରସ୍ତତି କ୍ଷେତ୍ରରେ ଭାରତକ୍ ଆତ୍କନିର୍ଭର କରିବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଭ୍ତପୂର୍ବ ପ୍ରୟାସ ସମ୍ପର୍କରେ ମଧ୍ୟ ଡକ୍ଟର ବର୍ଦ୍ଧନ ଉଲ୍ଲେଖ କରିଛନ୍ତି ଆତ୍ମନିର୍ଭର ଭାରତ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଏବଂ ମେକ୍ ଇନ୍ ଇଣ୍ଡିଆ ପାଇଁ ତାଙ୍କର ଯେଉଁ ସ୍ୱପ୍ନ ରହିଛି ତାକୁ ସାକାର କରିବା ଦିଗରେ ଗବେଷଣା ବିକାଶ ଏବଂ ଅତି ଉଚ୍ଚମାନର ଟୀକା ପ୍ରସ୍ତୁତି କ୍ଷେତ୍ରରେ ଭାରତର କ୍ଷମତା ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଡକ୍କର ବର୍ଦ୍ଧନ କହିଛନ୍ତି

ସେକ୍ଟର ଫାର୍ମର୍ ତିନୋଟି ନୃତନ କୃଷି ଆଇନକୁ ନେଇ ଜାରି ଥିବା ଅଚଳାବସ୍ଥା ଦୂର କରିବା ନିମନ୍ତେ ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ସହିତ ଆସନ୍ତାକାଲି ଆଉ ଏକ ବୈଠକରେ ଯୋଗଦେବେ ଏହି ଗତିରୋଧ ଦୂର କରିବା ସକାଶେ ଏହା ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ବୈଠକ ହେବ

କୃଷି ଆଇନ ବ୍ୟତୀତ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ବାୟୁ ପ୍ରଦ୍ଷଣ ଓ ବିଦ୍ୟୁତ୍ ଶକ୍ତି ସମ୍ପର୍କିତ ଆଇନ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ

ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ୍ଠାରେ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଶ୍ରୀ ମୋଦି ଏହି ଚାଳକବିହୀନ ଟ୍ରେନ୍ ସେବାର ଉଦ୍ଘାଟନ କରିଛନ୍ତି ଚାଳକ ବିହୀନ ଟ୍ରେନ୍ଗୁଡ଼ିକ ସମ୍ପର୍ଶ୍ଣ ସ୍ୱୟଂଚାଳିତ ଏବଂ ଏହାଦ୍ୱାରା ମନୁଷ୍ୟକୃତ ତ୍ରୁଟିର ପରିସମାପ୍ତି ହୋଇପାରିବ ଏହି ଟ୍ରେନ୍ଟି ପଣ୍ଟିମ ଜନକପୁରୀ ଓ ବଟାନିକାଲ ଗାର୍ଡେନ ମଧ୍ୟରେ ଚଳାଚଳ କରିବ ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ୍ ଲାଇନ୍ରେ ଚାଳକ ବିହୀନ ଟ୍ରେନ୍ସେବା ସମ୍ପର୍ଶ୍ଣ କାର୍ଯ୍ୟକାରୀ ହେବାର ଯୋଜନା ରହିଛି

ଦେଶରେ କୋଭିଡ୍ ନାଇଷ୍ଟିନ୍ ସକ୍ରିୟ ରୋଗୀ ତଥା ନୃତନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ମାମଲାର ବୃଦ୍ଧି ଏବଂ ବ୍ରିଟେନ୍ରେ ନୂଆ ରୂପର ଭୂତାଣୁ ଆତ୍କପ୍ରକାଶ କରିବାକୁ ଦୃଷ୍ଟିରେ ରଖି ପୂର୍ବଭଳି ସତର୍କତା ଓ ଅବରୋଧର ଆବଶ୍ୟକତା ରହିଛି ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ସେହି ଅନୁଯାୟୀ ଅବରୋଧ ଅଞ୍ଚଳଗୁଡ଼ିକୁ ସାବଧାନତାର ସହ ଚିହ୍ନଟ କରିବା ଏହିସବୁ ଅଞ୍ଚଳରେ ମାର୍ଗଦର୍ଶିକାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଆଦର୍ଶ ପରିଚାଳନା ପ୍ରକ୍ରିୟା ଅନୁଯାୟୀ ଅନୁମତିପ୍ରାପ୍ତ ଗତିବିଧି କାର୍ଯ୍ୟକାରୀ କରିବାପାଇଁ ଏଥିରେ କୁହାଯାଇଛି